ଖାତା ମୂଲ୍ୟାୟନକାରୀଙ୍କର ମଧ୍ୟ ବୃଦ୍ଧି ହେବ ପାଉଣା

ସେହିଭଳି ଜାତୀୟ ସରରେ ପୋଲିସ୍ ବିଶ୍ୱବିଦ୍ୟାଳୟ ଏବଂ ଫରେନ୍ସିକ୍ ବିଶ୍ୱବିଦ୍ ଳୟ ପ୍ରତିଷା କରାଯିବ

ଏଥିପାଇଁ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ ଆଣ୍ ଡେଭଲପ୍ମେଣ୍ ସରକାରଙ୍କୁ ଚିଠି ଲେଖିଛି ଖୁବ୍ଶୀଘ୍ର ଏହା କ୍ୟାବିନେଟ୍ରେ ରଖାଯିବ ବୋଲି ଶ୍ରୀ ଶାହା କହିଛନ୍ତି

ସେହିଭଳି ଆଗୁଆ କୋର୍ସ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

ସେହିଭଳି ପ୍ରଶ୍ନ ପ୍ରସ୍ତୁତ କରୁଥିବା ଶିକ୍ଷାବିତ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ

ଏହା ପରେ ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠର ରଘୁନନ୍ଦନ ପାଠାଗାରକୁ ଉଛେଦ କରିବା ପାଇଁ ପ୍ରକ୍ରିୟା ଆର ହୋଇଛି

ତିରୁପତି ରେଳଷେସନ୍ ପରେ ଏହା ଦେଶର ଦ୍ୱିତୀୟ ପ୍ଲାଷ୍ଟିକ୍ମୁକ୍ତ ରେଳଷେସନ୍

ଆହତ ଯବାନଙ୍କୁ ଚିକିହା ପାଇଁ ହେଲିକପୂର୍ ଯୋଗେ ବିଶାଖାପାଟଣା ପଠାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କହିଛନ୍ତି

ଏହି ସଂଘର୍ଷରେ ଡିଭିଏଫ୍ ଯବାନ କଇରାମ୍ କାବାତି ଶହୀଦ୍ ହୋଇଛନ୍ତି ସେହିପରି ରାମ ଦୁରୁଆ ନାମକ ଆହତ ଯବାନଙ୍କୁ ବିଶାଖାପାଟଶାକୁ ଚିକିହା ପାଇଁ ପଠାଯାଇଛି